କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଭାରତୀୟ ଆନ୍ତର୍କାତିକ ବିଜ୍ଞାନ ଉତ୍ସବ ଲକ୍ଷ୍ନୌରେ ଆରମ୍ଭ ହୋଇଛି

ପୁତିନ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ଏବେ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା ଚାଲିଛି ଦୂଇ ନେତା ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଏହାପରେ ଦୁଇ ପକ୍ଷ ମଧ୍ୟରେ ଊନବିଂଶ ଭାରତ ରୁଷ ବାର୍ଷିକ ଦ୍ୱିପକ୍ଷୀୟ ଶିଖର ବୈଠନ ଅନୁଷ୍ଠିତ ହେବ ଏହି ସମୟରେ ପ୍ରତିରକ୍ଷା ସହଯୋଗ ସମେତ ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରାଯିବ ଶ୍ରୀ ପୁତିନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସୂଚୀ ରହିଛି ସେ ମଧ୍ୟ କିଛି ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଆଳାପ ଆଲୋଚନା କରିବେ ଭାରତକୁ ଦୁଇ ଦିନ ଗସ୍ତରେ ଆସି ସେ ଗତକାଲି ନ୍ତଆଦିଲ୍ଲୀରେ ପହଞ୍ଚଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବିମାନ ବନ୍ଦରଠାରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ସନ୍ଧ୍ୟାରେ ଶ୍ରୀ ମୋଦି ତାଙ୍କ ସରକାରୀ ବାସଭବନରେ ରୁଷ୍ ରାଷ୍ଟ୍ରପତିଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କରିବେ

ସେହି ବିଜେପି ଶାସିତ ରାଜ୍ୟମାନେ କେନ୍ଦ୍ର ସରକାରଙ୍କର ମୂଲ୍ୟ ହ୍ରାସ ବ୍ୟତୀତ ଏହି ମ୍ବଲ୍ୟ ହ୍ରାସ ଘୋଷଣା କରିଛନ୍ତି

ସେହ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ ଛତିଶଗଡ଼ ମହାରାଷ୍ଟ୍ର ଗୋଆ ହିମାଚଳ ପ୍ରଦେଶ ଓ ଆସାମ ରହିଛି ଅର୍ଥମନ୍ତ୍ରୀ ଅର୍ରଣ ଜେଟ୍ଲୀ ଗତକାଲି ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ସେ କହିଥିଲେ ପେଟ୍ରୋଲ୍ ଓ ଡିଜେଲ୍ ଉପର୍ କିଛି ପରିମାଣରେ ଟିକସ ହ୍ରାସ କରିବାକ୍ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଥିଲେ ବିକେପି ସଭାପତି ଅମିତ୍ ଶାହା କହିଛନ୍ତି ଇନ୍ଧନ ଉପରୁ ଟିକସ ହ୍ରାସ କରିବାପାଇଁ ସେ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅନ୍ତରୋଧ କରିଥିଲେ

ଟ୍ୱିଟ୍ କରି ସେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସରକାରଙ୍କଦ୍ୱାରା ଇନ୍ଧନ ମୂଲ୍ୟ ହ୍ରାସ ପରେ ରାଜ୍ୟ ସରକାର ମଧ୍ୟ ସମ ପରିବାଣର ମୂଲ୍ୟ ହ୍ରାସ କରିବାର ସେ ଜଣାଇଛନ୍ତି ଗଡ଼କରୀ ଫୁଏଲ୍ସ୍ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଏଥ୍ନଲ୍ ମେଥ୍ନଲ୍ ଓ ଜୈବ ଡିଜେଲ୍ ଭଳି ବିକଳ୍ପ ଇନ୍ଧନର ବ୍ୟବହାର ପାଇଁ ଆହ୍ବାନ ଦେଇଛନ୍ତି

ଅଶୋଧିଥ ତେିଳ ଆମଦାନୀ କମ୍ କରିବାପାଇଁ ଆହ୍ବାନ ଦେଇ ସେ କହିଛନ୍ତି ଏହା ଅର୍ଥନୀତି ଉପରେ ଚାପ ପକାଉଛି ସେ କହିଛନ୍ତି ଭାରତୀୟ ପେଟ୍ରୋ ରସାୟନ କ୍ଷେତ୍ରର ଯଥେଷ୍ଟ କ୍ଷମତା ରହିଛି ଏବଂ ଅଶୋଧିତ ତୈଳ ଆମଦାନୀ ପରିବର୍ତ୍ତେ ପ୍ରଦୃଷଣମୁକ୍ତ ଶସ୍ତା ତଥା ଦେଶୀୟ ଇନ୍ଧନକୁ ଏକ ବିକ୍ସ ଭାବେ ଗ୍ରହଣ କରିବାର ଆବଶ୍ୟକତା ରହିଛି

କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବୈଜ୍ଞାନିକ ଓ ବିଜ୍ଞାନ କ୍ଷେତ୍ରର ବିଶେଷଜ୍ଞ ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀ ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ଘାଟନ କରିବେ ଚଳିତ ବର୍ଷର ବିଜ୍ଞାନ ଉହବର ବିଷୟବସ୍ତୁ ପରିବର୍ତ୍ତନ ପାଇଁ ବିଜ୍ଞାନ ରହିଛି ମୁଖ୍ୟ ଉତ୍ସବ ଇନ୍ଦିରାଗାନ୍ଧି ପ୍ରତିଷ୍ଠାନରେ ହେଉଥିବାବେଳେ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ଲକ୍ଷ୍ମୌର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେବେ

ଦୁଇ ଉପକୂଳରକ୍ଷୀ ବାହିନୀ ମଧ୍ୟରେ କାର୍ଯ୍ୟଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଏହି ସମରାଭ୍ୟାସ କରାଯାଉଛି

ଦୁଇ ଦେଶର ଉପକୃଳ ରକ୍ଷୀ ବାହିନୀର ଦକ୍ଷତାର ସଦୁପଯୋଗ ଲକ୍ଷ୍ୟରେ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି ଏଚ୍ସି ଇଲିୟାସି ଦିଲ୍ଲୀ ହାଇକୋର୍ଟ ଟେଲିଭିଜନ ଆଙ୍କର ଓ ନିର୍ମାତା ସୁହେବ୍ ଇଲିୟାସିଙ୍କୁ ତାଙ୍କ ପତ୍ନୀଙ୍କ ହତ୍ୟା ମାମଲାରେ ନିର୍ଦ୍ଦେଶ ଘୋଷଣା କରିଛନ୍ତି ତାଙ୍କର ଦୋଷୀ ସାବ୍ୟସ୍ତକରଣକୁ ଚ୍ୟାଲେଞ୍ଜ୍ କରି ସେ ଆବେଦନ କରିବାପାଇଁ କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ

ଇଲିୟାସି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଏହାକୁ ଆତ୍କହତ୍ୟାର ରୂପ ଦେଇଥିଲେ ବୋଲି ନିମ୍ନ ଅଦାଳତ କହିଥିଲେ

ଭାରତ ମହାସାଗର ଅଞ୍ଚଳ ପାଇଁ ଏକ ସାଧାରଣ ପୁନର୍ବ୍ୟବହାରକ୍ଷମ ଶକ୍ତି କାର୍ଯ୍ୟସ୍ତଚୀର ବିକାଶ ତଥା ଆଞ୍ଚଳିକ ଦକ୍ଷତା ବୃଦ୍ଧି ଲାଗି ଏଥିରେ ଆହ୍ବାନ ଦିଆଯାଇଛି

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୂଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଦୃଷ୍ଟିରୁ ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ ସୁଧହାରଗୁଡ଼ିକରେ ବୃଦ୍ଧି କରିପାରେ

ଗତକାଲି ସେମାନେ ବସ୍ତର ରେଞ୍ ପୁଲିସ୍ ମହାନିର୍ଦ୍ଦେଶକ ବିବେକାନନ୍ଦ ସିହ୍ନାଙ୍କ ନିକଟରେ ଆତ୍କସମର୍ପଣ କରିଛନ୍ତି ପୁଲିସ୍ କହିଛି ଆତ୍କସମର୍ପଣ କରିଥିବା ବିଦ୍ରୋହୀମାନଙ୍କୁ ସରକାର ନୀତି ଅନୁସାରେ ଆବଶ୍ୟକ ସହାୟତା ଦିଆଯିବ ଓ ଥଇଥାନ କରାଯିବ

ମରାମତି ହୋଇଥିବା ସଂଗ୍ରହାଳୟ ଓ କଲେଜ୍ ୱେବ୍ସାଇଟ୍କୁ ମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସ୍ଟଚୀ ରହିଛି ଏଚ୍ପି କନ୍କ୍ଲେଭ୍ ହିମାଳୟ ଅଞ୍ଚଳର ଯୁବପିଢ଼ିର ଉନ୍ନତି ଶୀର୍ଷକ ହିମାଳୟ ଅଞ୍ଚଳ ରାଜ୍ୟଗୁଡ଼ିକର ଏକ ସମ୍ମିଳନୀ ହିମାଚଳ ପ୍ରଦେଶର ରାଜଧାନୀ ସିମ୍ଳାଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ଓ କିରଣ ରିଜିଜ୍ଞ ସମ୍ମିଳନୀରେ ଅଂଶଗ୍ରହଣ କରିବେ ହିମାଳୟ ଅଞ୍ଚଳ ରାକ୍ୟଗୁଡ଼ିକର ମ୍ରଖ୍ୟମନ୍ତ୍ରୀ କୃଷିମନ୍ତ୍ରୀ ସାଂସଦ ଓ ବରିଷ୍ଣ ସରକାରୀ କର୍ମକର୍ତ୍ତାମାନେ ଏଥିରେ ଯୋଗଦେବାର ଆଶା କରାଯାଉଛି ସମ୍ମିଳନୀରେ କୃଷି ଜଳବିଦ୍ୟୁତ୍ ଓ ପର୍ଯ୍ୟଟନ ଆଦି ବିଷୟ ଉପରେ ଆଲୋଚନା ହେବ ସୀମାନ୍ତ ଇଲାକାର ବିକାଶ ସଡ଼କ ପୋଲ ଡାକ୍ତରଖାନା ଓ ସ୍କୁଲ୍ ନିର୍ମାଣ ଆଦି ବିଷୟରେ ଆଲୋଚନା ହେବାର ମଧ୍ୟ ଆଶା କରାଯାଉଛି

ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାରେ ବହୁ ବିଳମ୍ଭ ଘଟୁଛି ଗତକାଲି ଗୋଆ କ୍ରୀଡ଼ା କର୍ତ୍ତପକ୍ଷର୍ ଏହା ଘୋଷଣା କରାଯାଇଛି ଏହି କ୍ରୀଡ଼ା ଆସନ୍ତାମାସରେ ହେବାପାଇଁ ପୂର୍ବରୁ କାର୍ଯ୍ୟସ୍ଟଚୀ ସ୍ଥିର ହୋଇଥିଲା